କହିଲେ କୋଶାର୍କ ମନ୍ଦିର ପ୍ରତି ବିପଦ ନାହିଁ

ଯୁକ୍ତ ଦୁଇ ଫର୍ମ ପୂରଣ ଅବଧି ବୃଦ୍ଧି

ଏହି ଅନୁଧାନ ରିପୋର୍ଟରେ ସୁରକ୍ଷା ମାପଦଶ୍ତଠୁ ଅଧିକ ଉଚ୍ଚରେ ରହିଛି କୋଶାର୍କ କୋଶାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷାପାଇଁ ରାକ୍ୟ ଅ୍ରତିଥି ଭବନଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ବିତ ହୋଇଥିଲା

ସଂସ୍କୃତି ଗବେଷକମାନେ ମଧ୍ଧ ବୈଠକରେ ଉପସ୍ତିତ ଥିଲେ ବୈଠକ ପରେ କେନ୍ଦ୍ରମନ୍ତୀ ଶର୍ମା କହିଛନ୍ତି ମନ୍ଦିର ସୁରକ୍ଷିତ ଅବସ୍ଚାରେ ଅଛି ଅନ୍ତର୍କାତୀୟ ସଂସ୍ତାଦ୍ୱାରା ଏହାର ଯାଞ୍ କରାଯିବ

ବିଗତ ବର୍ଷମାନଙ୍କରେ ରିଜର୍ଭ ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀଙ୍କର କଠିନ ପରିଶ୍ରମ ଓ ସମର୍ଥନ ଯୋଗୁଁ ଅନେକ ସଫଳତା ମିଳିଥିବା କଥା ସେ ପ୍ରକାଶ କରିଛନ୍ତି ଭବିଷ୍ୟତରେ ତାଙ୍କ ସହକର୍ମୀମାନେ ସଫଳତା ପାଆନ୍ତୁ ବୋଲି ସେ କାମନା କରିଛନ୍ତି

ରେଗୁଲାର୍ ଏବଂ ଏକ୍ ରେଗୁଲାର ଛାତ୍ରଛାତ୍ରୀ ଏହି ଫର୍ମ ପୂରଣ କରିବେ କଳା ବିଙ୍କାନନ ବାଶିଜ୍ୟ ଏବଂ ଧନ୍ଦାମଳକ ବିଷୟରେ ଫର୍ମ ପ୍ ରଶ ହେବ

ତେଶୁ ମାଓବାଦୀଙ୍କୁ ଦମନ ପାଇଁ ଏଠାରେ କ୍ୟାମ୍ପ ପ୍ରତିଷା କରାଯାଇଥିବା ଜଶାପଡ଼ିଛି

ଏହି ଅବସରରରେ ଆୟୋଜିତ କ୍ରିକେଟ ମ୍ୟାଚରେ ଆଖପାଖ ବିଭିନୁ ଗ୍ରାମ ସହ ସୀମାନ୍ତ ଛତିଶଗଡ଼ର କିଛି ଗ୍ରାମର କ୍ରିକେଟ ଦଳ ଅଂଶ ଗ୍ରହଣ କରିଥିଲେ

ଏହାକୁ ଭିନୁ ସଙ୍ଗଠନ ପକ୍ଷରୁ ସମର୍ଥନ କରାଯାଉଥିବା ଜଣାପଡ଼ିଛି ପ୍ରକାହାରୀଙ୍କ କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ତାଙ୍କୁ ପୁନଃ ଅବସ୍ରାପିତ କରିବାକୁ ଦାବି କରାଯାଇଛି

ସେତୁ ଉପରେ ଭାରିଯାନ ଚଳାଚଳ ବେଳେ ଏହା ଦୋହଲୁଛି

ଓଡ଼ିଶା ସାହିତ୍ୟ ଏକାଡ଼େମୀ ଏବଂ ଅଗ୍ରଗାମୀ ଯୁବକ ସଂଘର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନହଲଠାରେ ହୋଇଥିଲା